ପିଏମ୍ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆସାମ୍ ଓ ପଣ୍ଟିମବଙ୍ଗ ଗସ୍ତରେ ଯିବେ ଆସାମର ଧେମାଜି କିଲ୍ଲା ଅନ୍ତର୍ଗତ ଶିଲାପାଥୋରଠାରେ ତେଳ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ର ସହିତ ସମ୍ପୃକ୍ତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବାର କାର୍ଯ୍ୟସ୍ଟଚୀ ରହିଛି ସେହିପରି ଏକ ଇଞ୍ଜିନିୟରିଂ ମହାବିଦ୍ୟାଳୟ ଲାଗି ମଧ୍ୟ ସେ ଶିଳାନ୍ୟାସ କରିବେ ପରେ ପ୍ରଧାନମନ୍ତ୍ରୀ ପଣ୍ଟିମବଙ୍ଗ ଗସ୍ତ କରି ହୁଗୁଳିଠାରେ କେତେକ ରେଳ ପ୍ରକ୍ସର ଶୁଭାରୟ କରିବେ ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ପଣ୍ଢିମବଙ୍ଗ ବହୁ ଅସାଧାରଣ ବ୍ୟକ୍ତିତ୍ୱ ତିଆରି କରିଛି ଜାତୀୟ ପ୍ରଗତିରେ ଯେଉଁମାନଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ପଣ୍ଠିମବଙ୍ଗକୁ ଉନ୍ନତମାନର ବିକାଶ ଯୋଗାଇ ଦେବା ତାଙ୍କ ସରକାରର ଲକ୍ଷ୍ୟ ବୋଲି ଶ୍ରୀ ମୋଦି କହିଛନ୍ତି ଶ୍ରୀ ମୋଦି ନୋଆପାଡ଼ାଠାରୁ ଦକ୍ଷିଣେଶ୍ୱର ପର୍ଯ୍ୟନ୍ତ ମେଟ୍ରୋ ରେଳପଥ ସମ୍ପ୍ରସାରଣ ପ୍ରକଳ୍ପକୁ ମଧ୍ୟ ଉଦ୍ଘାଟନ କରିବେ

ଏହି ପ୍ରକଳ୍ପର ଏକ ବିଶେଷ ଗୁରୁତ୍ୱ ରହିଛି କାରଣ ଏହା କାଳିଘାଟର ମା' କାଳୀଙ୍କ ମନ୍ଦିରରୁ ଦକ୍ଷିଣେଶ୍ୱରକୁ ସଂଯୋଗ କରୁଛି ଶ୍ରୀ ମୋଦି କହିଛନ୍ତି ଏହିସବୁ ମନ୍ଦିରଗୁଡ଼ିକ ଭାରତର ବିଶାଳ ସଂସ୍କୃତିର ଅନନ୍ୟ ପ୍ରତୀକ ସୀତାରମଣ ବଜେଟ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଦେଶର ସର୍ବାଙ୍ଗୀନ ବିକାଶ ଲାଗି ସରକାର ଘରୋଇ କ୍ଷେତ୍ରଗୁଡ଼ିକୁ ସୁଦୃଢ଼ କରିବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ଆଜି ବେଙ୍ଗାଲ୍ରରୁଠାରେ ବିଭିନ୍ନ ପ୍ରତିପକ୍ଷଙ୍କ ସହ ବଜେଟ୍ ପରବର୍ତ୍ତୀ ଆଲୋଚନାରେ ଅଂଶଗ୍ରହଣ କରି ସେ ଏହା କହିଛନ୍ତି ଅର୍ଥମନ୍ତ୍ରୀ କହିଛନ୍ତି ଘରୋଇ କ୍ଷେତ୍ରଗୁଡ଼ିକର ବିକାଶ ନ ହେଲେ ଦେଶର ଅଗ୍ରଗତି ଅସ୍ୟବ ନିକଟରେ କୋଭିଡ୍ ନାଇଷ୍ଟିନ୍ ମହାମାରୀଜନିତ ସଙ୍କଟ ସମୟରେ ସରକାରଙ୍କ ସହ ଘରୋଇ କ୍ଷେତ୍ରଗ୍ରଡ଼ିକ ମଧ୍ୟ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିଛନ୍ତି ଯାହାଫଳରେ ଭାରତ ନିଜସ୍ୱ ଜ୍ଞାନକୌଶଳରେ କରୋନା ଟିକା ଉତ୍ପାଦନ କରିବାରେ ସଫଳ ହୋଇଛି ସେହିଭଳି ଏହି ସଙ୍କଟ ସମୟରେ ଭାରତ କେତେକ ଦେଶକୁ ଆବଶ୍ୟକ ଔଷଧ ସହ ଟିକା ମଧ୍ୟ ଯୋଗାଇ ଦେଇଛି ଇଣ୍ଡିଆ ଚୀନ୍ ଟକ୍ସ୍ ପୂର୍ବ ଲଦାଖ୍ରେ ଭାରତ ଓ ଚୀନ୍ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନାର ଦଶମ ପର୍ଯ୍ୟାୟ ଆଜି ଶେଷ ହୋଇଛି ଗତକାଲି ସକାଳୁ ଚୀନ୍ର ମୋଲ୍ଡୋ ବିଓପିଠାରେ ଭାରତୀୟ ସେନା ଓ ଚୀନ୍ର ପିପ୍ରଲ୍ସ୍ ଲିବରେସନ୍ ଆର୍ମି ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିଲା ଆମ ସମ୍ଭାଦଦାତା ଜଣାଇଛନ୍ତି ଭାରତ ପକ୍ଷର୍ ଲେଫ୍ଟନାଣ୍ଟ ଜେନେରାଲ୍ ପିକିକେ ମେନନ୍ ଓ ଚୀନ୍ ପକ୍ଷରୁ ମେଜର୍ ଜେନେରାଲ୍ ଲିଉ ଲିନ୍ ଆଲୋଚନାର ନେତୃତ୍ୱ ନେଇଥିଲେ

ସୈନ୍ୟ ପ୍ରତ୍ୟାହାର ବ୍ୟତୀତ ଚଳିତ ରତ୍କୁ ଦୃଷ୍ଟିରେ ରଖି ଭାରତ ସେହି ଅଞ୍ଚଳରେ ରହୁଥିବା ପାରମ୍ପରିକ ଅଧିବାସୀମାନଙ୍କୁ ସେମାନଙ୍କ ଚାରଣ ଭୂମି ବ୍ୟବହାର ପାଇଁ ଅନୁମତି ଦେବାକୁ କଥାବାର୍ତ୍ତା କରିଛି ପ୍ରେଜ୍ ଗୁରୁ ରବିଦାସ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ସାମାଜିକ ନ୍ୟାୟ ସ୍ୱାଧୀନତା ସମାନତା ଏବଂ ଭ୍ରାତୃତ୍ୱଭାବକ୍ତ ନେଇ ଭାରତର ସାୟିଧାନିକ ମୂଲ୍ୟବୋଧର ଗୁର୍ ରବିଦାସଙ୍କ କୀବନର ଦର୍ଶନ ସହ ସାମଞ୍ଜସ୍ୟ ରହିଛି ଆକି ନୂଆଦିଲ୍ଲୀରେ ଗୁରୁ ରବିଦାସ ବିଶ୍ୱ ମହାପୀଠର ରାଷ୍ଟ୍ରୀୟ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ କୋବିନ୍ଦ କହିଛନ୍ତି ଗୁରୁ ରବିଦାସ ନିଜ ସମସାମୟିକ ସମାଜର କଲ୍ୟାଣର ମାର୍ଗ ପ୍ରଶସ୍ତ କରିବା ସହ ଆଗାମୀ ପିଢ଼ିପାଇଁ ଉଜ୍ଜଳ ଭବିଷ୍ୟତର ପଥ ପ୍ରଦର୍ଶନ କରିଛନ୍ତି ରାଷ୍ଟ୍ରପତି କହିଛନ୍ତି ଗୁରୁ ରବିଦାସ ନିଜ ପ୍ରେମ ଓ କରୁଣାର ପରିସରରୁ କୌଣସି ବର୍ଗର ବ୍ୟକ୍ତିଙ୍କ ବଞ୍ଚିତ କର୍ ନ ଥିଲେ ବିଜେପି ରିଜୋଲ୍ୟସନ୍ କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂତ୍ ନେତୃତ୍ୱ ଏବଂ ମହାମାରୀର ମୁକାବିଲା ପାଇଁ ସଫଳ ପରିଚାଳନା କରିଥିବାର ବିଜେପି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇ ଏକ ସଙ୍କଚ୍ଚ ପାରିତ କରିଛି ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ବିକେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ ପରେ ଦଳର ଉପସଭାପତି ଡକ୍କର ରମଣ ସିଂହ କହିଛନ୍ତି କୁଷିକ୍ଷେତ୍ରରେ ସଂସ୍କାର ତଥା କୃଷକଙ୍କ ଆୟ ବୃଦ୍ଧି ପାଇଁ ସରକାର ନେଇଥିବା ପଦକ୍ଷେପ ସକାଶେ ଦଳ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛି ଶ୍ରୀ ସିଂହ କହିଛନ୍ତି ପଣ୍ଟିମବଙ୍ଗ ଆସାମ ତାମିଲ୍ନାଡୁ କେରଳ ଓ ପୁଡୁଚେରୀରେ ହେବାକୁ ଥିବା ନିର୍ବାଚନ ଉପରେ ବୈଠକରେ ଆଲୋଚନା କରାଯାଇଥିଲା ସେ କହିଛନ୍ତି ପଣ୍ଢିମବଙ୍ଗ ଓ ଆସାମରେ ବିଟ୍ଟେପି ନିର୍ବାଚନ କିତିବ ବୋଲି ଦଳ ଆତ୍ମବିଶ୍ୱାସ ରଖିଛି ଏକ ପ୍ରଶ୍ୱର ଉତ୍ତର ଦେଇ ଶ୍ରୀ ସିଂହ କହିଛନ୍ତି ଦେଶରେ ଚାଲିଥିବା କୃଷକ ଆନ୍ଦୋଳନ ରାଜନୈତିକ ଭାବେ ପ୍ରଭାବିତ ଏବଂ ନୂତନ କୃଷି ଆଇନକୁ ନେଇ କୃଷକମାନେ ଖୁସି ଅଛନ୍ତି ସେ କହିଛନ୍ତି ଦେଶର ବିଭିନ୍ନ ସ୍ଥାନରେ ଏହି ଆଇନକୁ ସ୍ୱାଗତ କରାଯାଉଛି ଭିପି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁ କହିଛନ୍ତି ଭାରତର ବିବିଧ ଭାଷା ହେଉଛି ପ୍ରାଚୀନ ସଭ୍ୟତାର ଆଧାରଶୀଳା ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ 'ଶିକ୍ଷା ଏବଂ ସମାଜକୁ ସମାବେଶୀ କରିବାପାଇଁ ବହୁ ଭାଷାକୁ ସୁଯୋଗ ଦେବା' ଉପରେ ଅନୁଷିତ ୱେବିନାରରେ ଉଦ୍ବୋଧନ ଦେଇ ଶ୍ରୀ ନାଇଡୁ ମାତୃଭାଷା ବ୍ୟବହାରର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ ଲୋକମାନଙ୍କ ମଧ୍ୟରେ ମାତୃଭାଷାର ସୁରକ୍ଷା ଓ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ଶିକ୍ଷା ମନ୍ତ୍ରଣାଳୟ ସଂସ୍କୃତି ମନ୍ତ୍ରଣାଳୟ ଓ ଆଇଜିଏନ୍ସିଏ ଚାରି ଦିନିଆ ଭର୍ଚୁଆଲ୍ କାର୍ଯ୍ୟକ୍ରମ ଆୟୋଜନ କର୍ଥିବାରୁ ଶ୍ରୀ ନାଇଡ଼ୁ ସନ୍ତୋଷ ବ୍ୟକ୍ତ କରିଥିଲେ ଶ୍ରୀ ନାଇଡ଼ୁ କହିଛନ୍ତି ଭାଷା ଅତୀତକୁ ବର୍ତ୍ତମାନ ସହିତ ଯୋଡ଼ିଥାଏ ଏବଂ ଏହା ସାମ୍ରହିକ ଜ୍ଞାନର ଗନ୍ତାଘର ସେ କହିଛନ୍ତି ମାତୃଭାଷା ହେଉଛି ସାମାଜିକ ସାଂସ୍କୃତିକ ପରିଚୟର ଏକ ଗୁରୁତ୍ୱପୂର୍ଣ୍ଣ ଯୋଗସୂତ୍ର ଏବଂ ଏହାର ସଂରକ୍ଷଣ ପ୍ରଚାର ଓ ପ୍ରସାର ଆବଶ୍ୟକ ସେ କହିଛନ୍ତି ପିଲାମାନେ ସେମାନଙ୍କ ଘରେ କୁହାଯାଉଥିବା ଭାଷାରେ ଶିକ୍ଷାଗ୍ରହଣ ନ କରିବା ନିର୍ଣିତଭାବେ ଦୁର୍ଭାଗ୍ୟଜନକ ଜଣେ ପିଲାର ପ୍ରାଥମିକ ଶିକ୍ଷା ସବୁବେଳେ ନିଜର ମାତୃଭାଷାରେ ହେବା ଉଚିତ ବୋଲି ସେ ଗୁରୁତ୍ୱ ଦେଇଥିଲେ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ମହାରାଷ୍ଟ୍ର କେରଳ ଆନ୍ଧ୍ରପ୍ରଦେଶ ଗୋଆ ଏବଂ ଚଣ୍ଡୀଗଡ଼ରେ ସାପ୍ତାହିକ ସଂକ୍ରମଣ ହାର ଜାତୀୟ ହାରଠାରୁ ଅଧିକ ରହିଛି ସଂକ୍ରମଣ ରୋକିବାପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଆର୍ଟିପିସିଆର୍ ଟେଷ୍ଟ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି ଏଥିସହ ଆବଶ୍ୟକ ହେଲେ ରାପିଡ୍ ଆଙ୍କିଜେନ୍ରେ ନେଗେଟିଭ୍ ଥିବା ଲୋକମାନଙ୍କ ପାଇଁ ପ୍ରଶି ଥରେ ଆର୍ଟିପିସିଆର୍ ଟେଷ୍ଟ କରିବା ବାଧ୍ୟତାମ୍ବଳକ କରିବାକୁ କୁହାଯାଇଛି

କୋଭିଡ୍ ଷ୍ଟାଟସ୍ ଭାରତ ଏହାର ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାମାନଙ୍କୁ କୋଭିଡ୍ ପ୍ରତିଷେଧକ ଟିକା ଦେବାରେ ନୃତନ ମାଇଲ୍ଖୁଙ୍କ ସ୍ଥାପନ କରିଚାଲିଛି

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ସିଂହ କହିଛନ୍ତି ଦେଶବ୍ୟାପୀ ପ୍ରତିଭାବାନ୍ ସ୍ୱଦେଶୀ ହସ୍ତଶିଳ୍ପୀ ଓ କାରିଗରମାନଙ୍କ ଏକତ୍ର କରିବାରେ ହ୍ରନର୍ ହାଟ୍ ହେଉଛି ଏକ ପ୍ରକୃଷ୍ଟ ମଞ୍ଚ ଭାରତର ପାରମ୍ପରିକ କଳା କାରିଗରି ଓ ସାଂସ୍କୃତିକ ଐତିହ୍ୟର ଏହା ଏକ ସର୍ବୋକ୍ରିଷ୍ଟ ପ୍ରଦର୍ଶନୀ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ହୁନର ହାଟ୍ ମାଧ୍ୟମରେ 'ଭୋକାଲ୍ ଫର୍ ଲୋକାଲ୍' ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ଯାହାକି ଭାରତକୁ ସ୍ୱାବଲମ୍ଭୀ କରାଇବାରେ ସହାୟକ ହେବ